ଅପହଞ ଗାଁକୁ ହେବ ରାସ୍ତା ସଂଯୋଗୀକରଣ

ଏବଂ ସାରା ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି

ଏହି ଅଭିଯାନ ପାଇଁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିଛି

ଗଗନଯାନ ଭାରତର ପ୍ରଥମ ମ୍ୟାନ୍ ମିଶନ

ସେ କହିଛନ୍ତି ଯେଉଁ ଗାଁକୁ ରାସ୍ତା ନାହିଁ ସେହି ଗାଁକୁ ରାସ୍ତା ସଂଯୋଗୀକରଣ କରାଯିବ ଏହା ବ୍ୟତୀତ ଗ୍ରାମଗୁଡ଼ିକର ବିକାଶ ପାଇଁ କାର୍ଯ୍ୟ କରାଯିବ

ତେବେ ଏହାର ସମୀକ୍ଷା କରାଯାଉଛି

ଅପହଞ ଗାଁ ଚିହ୍ବଟ ପଞାୟତିରାଜ ଜଙ୍ଗଲ ପୂର୍ଭ ଆଦିବାସୀ ବିକାଶ ଓ ଜଳସଂପଦ ବିଭାଗର ସମନ୍ୱୟରେ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି

ଦର୍ଶନାର୍ଥୀମାନେ ସାରା ରାତିଠାରୁ ଲମ୍ଘା ଧାଡିରେ ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ ନିର୍ମିତ ହୋଇଥିବା ବ୍ୟାରିକେଡ୍ ଦେଇ ବଡଦେଉଳକୁ ଯାଇ କଡା ପୁଲିସ ସୁରକ୍ଷା ମଧ୍ଧରେ ଯାଇ ଶ୍ରୀକୀଉମାନଙ୍କୁ ଦର୍ଶନ କରୁଛନ୍ତି

ଚଳିତବର୍ଷ ପ୍ରଥମକରି ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଶ୍ଡରେ ରେଡ୍ କାର୍ପେଟ ବିଛାଯିବା ସହ ସ୍ୱୟଂଚାଳିତ ପଦଧୌତ ବ୍ୟବସ୍ଥା କରାଯାଇଛି

ମହାନଗର ନିଗମର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଏହି କଷ ଖୋଲାଯାଇଛି

ଆବଶ୍ୟକ

ମୃତକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନେଇ ଗ୍ରାମବାସୀମାନେ ଦାବି କରିଛନ୍ତି

ସଂଶୋଧିତ ନାଗରିକତ୍ୱ ଆଇନକୁ ସମର୍ଥନ କରିବା ପାଇଁ ସବୁ ବର୍ଗକୁ ଆହ୍ୱାନ କରାଯାଇଥିଲା